ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଶାଣ୍ଡିଜ୍ଙ୍କର ପରଲୋକ ଘଟିଛି

ଆବେଦନରେ କୁହାଯାଇଛି ରାମ ଜନ୍ମଭୂମି ନ୍ୟାସ ସଂଗୃହିତ ଅତିରିକ୍ତ ଜମିକୁ ତାହାର ପ୍ରକୂତ ମାଲିକଙ୍କୁ ଫେରାଇ ଦେବାକୁ ଚାହୁଁଛି

ବିଜେପି ରାମଟେମ୍ପୁଲ୍ ବିଜେପି କହିଛି ଅଯୋଧ୍ୟାରେ ଆଇନ୍ଗତ ଉପାୟରେ ଏକ ବିଶାଳ ରାମମନ୍ଦିର ନିର୍ମାଣ କରିବାକୁ ପାର୍ଟି ପ୍ରତିଶ୍ରତିବଦ୍ଧ ନ୍ତଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ତଥା ପାର୍ଟି ନେତା ପ୍ରକାଶ ଜାବଡେକର କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମମନ୍ଦିର ନିର୍ମାଣ ପାଇଁ ସାୟିଧାନିକ ପଦ୍ଧତି ଅନୁସରଣ କରାଯିବା କଥା କହିସାରିଛନ୍ତି ସେ କହିଛନ୍ତି ସରକାର ନୀତିଗତ ନିଷ୍ପଭି ନେଇ ସୁପ୍ରିମ୍କୋର୍ଟରେ ଏକ ଆଫିଡାବିଟ୍ ଦାଖଲ କରିଛନ୍ତି

ପିଏମ୍ ପରୀକ୍ଷା ପେ ଚର୍ଚ୍ଚା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀମାନେ ପାଠପଢ଼ା ପ୍ରତି ନିଜର ଧ୍ୟାନ କେନ୍ଦ୍ରୀଭୂତ କରି ସମୟର ସଦୁପଯୋଗ କରିବା ଓ ପରୀକ୍ଷା ଜନିତ ଚାପରୁ ମୁକ୍ତ ରହିବାକୁ ପରାମର୍ଶ ଦେଇଛନ୍ତି ନୂଆଦିଲ୍କୀରେ ଦ୍ୱିତୀୟ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଅଭିଭାବକ ଓ ଶିକ୍ଷକମାନଙ୍କ ସହ ବାର୍ତ୍ତାଳାପ ସମୟରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ଆଗକୁ ସ୍କୁଲ୍ଗୁଡ଼ିକରେ ପରୀକ୍ଷା ହେବାକୁ ଥିବା ବେଳେ ପ୍ରଧାନମନ୍ତ୍ରୀ ଏହି ଆଲୋଚନାରେ ଭାଗ ନେଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଛାତ୍ଛାତୀମାନେ ସେମାନଙ୍କର ପାଠ ପଢ଼ା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବା ଉଚିତ୍ ଓ ପରୀକ୍ଷା ଫଳାଫଳକୁ ନେଇ ବିବ୍ରତ ହେବା ଉଚିତ୍ ନୁହେଁ ଶ୍ରୀ ମୋଦି କହିଛନ୍ତି ଜୀବନର ଅର୍ଥ ହେଉଛି ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ପିତାମାତାଙ୍କ କଥା ମାନିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି ଶ୍ରୀ ମୋଦି ପିଲାମାନଙ୍କ ଉପରେ ଅଯଥା ନିଜର ଇଚ୍ଛା ଲଦି ନ ଦେବାକୁ ଅଭିଭାବକମାନଙ୍କୁ ପରାମର୍ଶ ଦେଇ ସେମାନଙ୍କୁ ଉତ୍ସାହିତ କରିବା ପାଇଁ କହିଛନ୍ତି ଅଭିଭାବକମାନେ ନିଜର ଅପ୍ରରଣୀୟ ଆକାଂକ୍ଷାଗୁଡ଼ିକୁ ପିଲାମାନଙ୍କ ଦ୍ୱାରା ପ୍ରରଣ ନ କରିବା ପାଇଁ ସେ ସେମାନଙ୍କୁ ଅନୁରୋଧ କରିଛନ୍ତି ଜଣେ ଛାତ୍ରଙ୍କର ଏକ ପ୍ରଶ୍ୱର ଉତ୍ତରରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷାଜନିତ ଚାପ ଆଗରେ ନତମସ୍ତକ ନ ହେବାକୁ କହିଚ୍ଛନ୍ତି ପିଏମ୍ ଗୁଜରାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଗୁଜରାତ୍ର ସ୍କରତ ଓ ଦାଣ୍ଡି ଗସ୍ତ କରିବେ ଏହି ସମୟରେ ସେ ସୁରତ୍ ବିମାନ ବନ୍ଦର ଟର୍ମିନାଲ୍ ଅଟ୍ଟାଳିକାର ସମ୍ପ୍ରସାରିତ ପରିସରର ଭିଭିପ୍ରସ୍ତର ସ୍ଥାପନ କରିବେ

ଏହା ଏକ ପରିବେଶ ଉପଯୋଗୀ ଅଟ୍ଟାଳିକା ହେବ ଯେଉଁଥିରେ ସୌରଶକ୍ତି ଓ ଏଲ୍ଇଡି ଲାଇଟ୍ ବ୍ୟବସ୍ଥା ରହିବ ସୁରତ୍ ବିମାନ ବନ୍ଦର ଗୁଜ୍ଚରାତ୍ର ଅହଜ୍ଞଦାବାଦ ଓ ବଡୋଦ୍ରା ବିମାନ ବନ୍ଦର ପରେ ତୃତୀୟ ବ୍ୟସ୍ତବହୁଳ ବିମାନ ବନ୍ଦର ସୁରତ୍ରେ ପ୍ରଧାନମନ୍ତ୍ରୀ ନବଭାରତ ଯୁବ ସମ୍ମିଳନୀରେ ଯୁବାମାନଙ୍କ ସହ କଥାବାର୍ତ୍ତା କରିବେ ପିଏମ୍ ଆସାମ୍ ପୋଲସ୍ ଆସାମର ତିନୋଟି ଆଦିବାସୀ ସ୍ୱୟଂଶାସିତ ପରିଷଦ ନିର୍ବାଚନରେ ରାଜ୍ୟର ଜନସାଧାରଣ ବିଜେପିକୁ ବିପୁଳ ସମର୍ଥନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି ପାର୍ଟିର ଆଞ୍ଚଳିକ ଶାଖାର ଭୂୟସୀ ପ୍ରଶଂସା କରିଛନ୍ତି ସେ କହିଛନ୍ତି ଆସାମର ସର୍ବାଙ୍ଗିନ ଉନ୍ନତି ଓ ବିକାଶ ପାଇଁ ବିଚ୍ଚେପି ସମ୍ପୂର୍ଣ୍ଣ ପ୍ରତିଶ୍ରତିବଦ୍ଧ ଓ ଏହା ଲୋକମାନଙ୍କର ସ୍ୱାର୍ଥର ସୁରକ୍ଷା କରିବ ନିକଟରେ ଅନୁଷ୍ଠିତ ଆଦିବାସୀ ସ୍ୱୟଂଶାସିତ ପରିଷଦ ନିର୍ବାଚନରେ ବିଜେପି ସଂଖ୍ୟା ଗରିଷ୍ଠତା ଲାଭ କରିଥିଲା

ସେହି ରାକ୍ୟଗୁଡ଼ିକ ମଧ୍ୟରେ ହିମାଚଳ ପ୍ରଦେଶ ଉତ୍ତରପ୍ରଦେଶ ଆନ୍ଧ୍ରପ୍ରଦେଶ କର୍ଣ୍ଣାଟକ ମହାରାଷ୍ଟ୍ର ଗୁଜରାତ୍ ଓ ପୁଡୁଚେରୀ ଅନ୍ତର୍ଭୁକ୍ତ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଏହି ଅତିରିକ୍ତ କେନ୍ଦ୍ରୀୟ ସହାୟତାକୁ ମଞ୍ଜୁର କରିଥିଲେ ସେହି ରାଜ୍ୟଗୁଡ଼ିକରେ ବନ୍ୟା ଭୂସ୍କଳନ ବାଦଲ ଫାଟିବା ଘୂର୍ଣ୍ଣିବାତ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ଦୁର୍ବିପାକମାନ ଘଟିଥିଲା ଅର୍ଥମନ୍ତ୍ରୀ ପିୟୁଷ ଗୋୟଲ ଓ କୃଷି ମନ୍ତ୍ରୀ ରାଧାମୋହନ ସିଂହ ଏହି ଅବସରରେ ସେଠାରେ ଉପସ୍ଥିତ ଥିଲେ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଓ ତିନି ବାହିନୀର ମୁଖ୍ୟ ଉସବରେ ଯୋଗ ଦେଇଛନ୍ତି ସେନାବାହିନୀ ନୌବାହିନୀ ବିମାନ ବାହିନୀ ରାଜ୍ୟ ପ୍ରଲିସ୍ ଓ କେନ୍ଦୀୟ ସଶସ୍ତ ପୁଲିସ୍ ବାହିନୀର ବ୍ୟାଣ୍ଣ୍ଗୁଡ଼ିକ ବାଦ୍ୟ ସଂଗୀତ ପରିବେଶଣ କର୍ଚ୍ଚନ୍ତି

ସମତା ପାର୍ଟି ଗଠନ କରିବା ପୂର୍ବର୍ବର ସେ ଜନତା ଦଳରେ ଜଣେ ବରିଷ୍ଠ ନେତା ଥିଲେ

ସେ କେନ୍ଦ୍ରରେ ରେଳ ଯୋଗାଯୋଗ ଓ ଶିଳ୍ପ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି ଜର୍ଜ ଫର୍ଣ୍ଣାଣିକ୍ ଜଣେ ଶ୍ରମିକ ନେତା କୃଷକ ନେତା ଓ ସାମ୍ବାଦିକ ଭାବେ କାର୍ଯ୍ୟ କରିଥିଲେ

ଜରୁରୀକାଳୀନ ପରିସ୍ଥିତି ସମୟରେ ସେ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧିଙ୍କୁ ଚ୍ୟାଲେଞ୍ କରିଥିଲେ ଓ ଏହାପରେ ଆତ୍କଗୋପନ କରିଥିଲେ

ଆସନ୍ତାକାଲି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ଫର୍ଣ୍ଣାଣ୍ଡିଜ୍ ବିହାର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫଶ୍ଚାଣ୍ଡିଜ୍ଙ୍କ ବିୟୋଗରେ ବିହାର ସରକାର ଦୁଇ ଦିନ ରାଷ୍ଟ୍ରୀୟ ଶୋକ ପାଳନ କରିଛନ୍ତି ଆସନ୍ତାକାଲି ହେବାକୁ ଥିବା ସମସ୍ତ ସରକାରୀ କାର୍ଯ୍ୟକ୍ରମଗୁଡ଼ିକୁ ବାତିଲ୍ କରାଯାଇଛି ଶାସକ ଜନତା ଦଳ ୟୁନାଇଟେଡ୍ର ପତାକା ପାର୍ଟି ମୁଖ୍ୟ କାର୍ଯ୍ୟାଳୟଠାରେ ଅର୍ଦ୍ଧନମିତ ରଖାଯାଇଛି ପାର୍ଟି ପକ୍ଷରୁ ଏକ ଶୋକସଭାର ଆୟୋଜନ କରାଯାଇଥିଲା କୁମ୍ଭ ୟୁପି କ୍ୟାବିନେଟ୍ ଉତ୍ତରପ୍ରଦେଶ ରାଜ୍ୟ କ୍ୟାବିନେଟ୍ ଚାରି ଲାଇନ୍ ବିଶିଷ୍ଟ ଗଙ୍ଗା ଏକ୍ସପ୍ରେସ୍ ଓ୍ବେ ନିର୍ମାଣକୁ ଅନୁମୋଦନ କରିଛି

ସାମ୍ଘାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଏହି ଏକ୍କପ୍ରେସ୍ ଓ୍ବେ ପ୍ରୟାଗରାଜକୁ ଉତ୍ତମ ସଡ଼କ ସଂଯୋଗ ଯୋଗାଇ ଦେବ

ଏହି ଏକୁପ୍ରେସ୍ ଓ୍ବେ ସମ୍ପର୍ଣ୍ଣ ହୋଇଯିବା ପରେ ଏହା ବିଶ୍ୱର ଦୀର୍ଘତମ ଏକ୍ନପ୍ରେସ୍ ଓ୍ବେ ହେବ ରାଜ୍ୟ କ୍ୟାବିନେଟ୍ ଆହୁରି ଅନେକ ମୌଳିକ ଢାଞ୍ଚା ଓ ତୀର୍ଥ ଯାତ଼୍ା ପ୍ରକଳ୍ପକୃ ଅନୁମୋଦନ କରିଛି ଗଡ଼କରୀ ବିହାର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆସନ୍ତାକାଲି ବିହାରରେ ଅନେକ ସଡ଼କ ସଡ଼କ ପ୍ରକଳ୍ପ ଓ ନଦୀ ବିକାଶ କାର୍ଯ୍ୟର ଭିଭିପ୍ରସ୍ତର ସ୍ଥାପନ କରିବେ ଏକ ସରକାରୀ ଇସ୍ତାହାରରେ କୁହାଯାଇଛି ସେ ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପର ଭିଭିପ୍ରସ୍ତର ସ୍ଥାପନ କରିବେ ପରେ ସେ ଚାରୋଟି ଜାତୀୟ ରାଜପଥ ପ୍ରକଳ୍ପକୁ ଉଦ୍ଘାଟନ କରିବେ ଓ ଭିଭିପ୍ରସ୍ତର ସ୍ଥାପନ କରିବେ

ସେମାନେ ଚେନବ ନଦୀ ଅବବାହିକା ଅଞ୍ଚଳ ପରିଦର୍ଶନ କରିଛନ୍ତି

ଆସନ୍ତାକାଲି ମିଳିତ ପ୍ରତିନିଧି ଦଳ ଲୋୟର କଲନାଇ ର୍ୟାଟେଲ୍ ଓ ବଗ୍ଲିହାଲ୍ ଜଳ ବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକୁ ପରିଦର୍ଶନ କରିବେ

ପାକିସ୍ତାନ ପ୍ରତିନିଧି ଦଳର ନେତୃତ୍ୱ ପାକିସ୍ତାନ ସିନ୍ଧୁ କମିଶନର ସଏଦ୍ ମହଞ୍ମଦ ମେହର ଅଲ୍ଲି ଶାହା ନେଉଥିବା ବେଳେ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ଭାରତୀୟ ସିନ୍ଧୁ କମିଶନର ପ୍ରଦୀପ କ୍ତମାର ସକସେନା ନେଉଛନ୍ତି